ରବିବାର ଓ ଛୁଟିଦିନ ମଧ୍ୟ ରାଜଭବନ ଉଦ୍ୟାନ ଖୋଲା ରହିବ

ଆଜି ଅଭିଯୁକ୍ତକୁ ନିମାପଡା କୋର୍ଟକୁ ଚାଲାଣ କରାଯିବ ବୋଲି ସ୍ଚନା ମିଳିଛି

ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା

ସଦର ବ୍ଲକ ଦିଗାଗୁଡ଼ା ଗ୍ରାମର କଣେ ଚାଷୀ ଧାନ ବିକ୍ରି ପାଇଁ ପଞିକରଶ କରିଥିଲେ ତାଙ୍ ମୋବାଇଲ୍କୁ ମେସେଜ୍ ଆସିଥିବା ବେଳେ ଟୋକନ୍ ଆସିନଥିଲା

ଏଥିନିମନ୍ତେ ଏକ ପ୍ରସ୍ତୁତି ବୈଠକ ଖୋର୍ବ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତଙ୍ଙ ଅଧ୍ଧକ୍ଷତାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍କା ସମ୍ମିଳନୀ କକ୍ଷରେ ଅନୁଷିତ ହୋଇଛି ପଲ୍ଲୀଶ୍ରୀ ମେଳାରେ ଓଡିଶାର ବିଭିନ୍ କିଲ୍ଲା ଏବଂ ଅନ୍ୟ ରାଜ୍ୟର ପ୍ରଦର୍ଶନୀ ଷ୍ଟଲ ରହିବ

ଆକି ପ୍ରଥମ ମ୍ୟାଚ୍ ଭାରତ ଏ ଓ ଭାରତ ବି ମଧ୍ୟରେ ଖେଳାଯିବ